ସୋପିଆଁଠାରେ ଖୋଜାଖୋଜି ଓ ଖାନ୍ତଲାସୀ ଚାଲିଛି

ପିଏମ୍ ଧର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ବାଲାକୋଟ୍ ସ୍ଥିତ ସନ୍ତାସବାଦୀ ଶିବିରଗ୍ରଡ଼ିକ ଉପରେ ବିମାନ ଆକ୍ରମଣରେ କେତେ ସଂଖ୍ୟକ ସନ୍ତାସବାଦୀ ମୃତ୍ୟୁବରଣ କରିଥିଲେ ସେ ସଂକ୍ରାନ୍ତରେ ବିରୋଧୀ ଦଳମାନେ ପ୍ରଶ୍ର ଉଠାଇଥିବାର୍ତ ସେମାନଙ୍କର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ଧର୍ ଠାରେ ବିଜୟ ସଙ୍କଳ୍ପ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏକ ପକ୍ଷରେ ଯେଉଁମାନେ ଦେଶକୁ ଭଲ ପାଉଛନ୍ତି ସେମାନେ ଦେଶର ଏକତା ପାଇଁ କାର୍ଯ୍ୟ କର୍ରଛନ୍ତି ଓ ଅନ୍ୟପକ୍ଷରେ ଯେଉଁମାନେ ମୋଦିଙ୍କ ପସନ୍ଦ କରୁ ନାହାନ୍ତି ସେମାନେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ଓ ଆମର ବୀର ଯବାନମାନଙ୍କ ଦକ୍ଷତା ପ୍ରତି ସନ୍ଦେହ ପ୍ରକାଶ କର୍ରଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁକୁ ଯେଉଁମାନେ ସମର୍ଥନ କରିଛନ୍ତି ସେମାନଙ୍କର ମଧ୍ୟ ସେ ସମାଲୋଚନା କରିଛନ୍ତି ସେ କହିଛନ୍ତି କଂଗ୍ରେସ ପାର୍ଟି ପୂର୍ବରୁ କିଛି କରି ନାହିଁ ଓ ଭବିଷ୍ୟତରେ ମଧ୍ୟ ସନ୍ତାସବାଦ ବିରୁଦ୍ଧରେ କୌଣସି ପଦକ୍ଷେପ ନେବାର ଆଶା କରାଯାଉ ନାହିଁ

ଧର୍ ଓ ରତ୍ଲାମ୍ ଝାବୁଆ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଶ୍ରୀ ମୋଦି ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତ୍ର ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନାକୁ ଶୁଭାରମ୍ଭ କରିଥିଲେ ଗତ ଫେବୃୟାରୀ ମାସରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କପାଇଁ ଜାତୀୟ ପେନ୍ସନ୍ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା

ଶ୍ରୀ ମୋଦି ହିତାଧିକାରୀମାନଙ୍କ ପେନ୍ସନ୍ କାର୍ଡ଼ମାନ ବଣ୍ଟନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଥିଲେ ଏନ୍ଡିଏ ସରକାର ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଶସ୍ତା ସ୍ୱାସ୍ଥ୍ୟସେବା ଓ ବୀମା ସ୍ୱରକ୍ଷା ଯୋଗାଇଛନ୍ତି ଶ୍ରମିକ ଓ କୃଷକମାନଙ୍କୁ କ୍ଷମତାପନ୍ନ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ଥିଲାବେଳେ ବିରୋଧୀ ଦଳମାନେ ତାଙ୍କ ସରକାରକୁ ଗାଦିଚ୍ୟୁତ କରିବାପାଇଁ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ସେ କହିଥିଲେ

ସେଠାରେ ସେ ବହୁ ବିକାଶମଳକ ପ୍ରକଳ୍ପର ଶ୍ରଭାରମ୍ଭ କରିବେ ଏକ ସରକାରୀ ଇସ୍ତାହାର ଅନ୍ତସାରେ ଶ୍ରୀ ମୋଦି ବେଙ୍ଗାଲୁରୁଠାରେ ଆୟକର ଆପେଲେଟ୍ ଟ୍ରିବ୍ୟୁନାଲ୍ ଟର୍ମିନାଲ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ଦର୍ଗ କରିବେ ସେ ବେଙ୍ଗାଲୁରୁ ଇଏସ୍ଆଇସି ହସ୍କିଟାଲ୍ ଓ ମେଡିକାଲ୍ କଲେଜକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ଏହି ପ୍ରକ୍ସ କର୍ଷାଟକର ଲୋକମାନଙ୍କୁ ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବ

କାଞ୍ଚପୁରମ୍ଠାରେ ପ୍ରଧାନମନ୍ତ୍ରୀ ରେଳ ସଡ଼କ ଓ ଶକ୍ତିକ୍ଷେତ୍ରର ବହୁ ପ୍ରକଳ୍ପକୁ ଉନ୍ମୋଚନ କରିବେ

ନିରାପତ୍ତା ସୂତ୍ରରେ କୁହାଯାଇଛି ସେହି ଅଞ୍ଚଳରେ ଖାନତଲାସୀ ଓ ଯାଞ୍ଚ୍ କାରି ରହିଛି

ପୁଲିସ୍ ସୂତ୍ରରେ କୁହାଯାଇଛି ମୃତ ସନ୍ତାସବାଦୀ ଦ୍ୱୟ ହିଜିବୁଲ୍ ମୁଜାହିଦ୍ଦିନ୍ର ସଦସ୍ୟ ବୋଲି ଜଣାପଡ଼ିଛି ଆଉ ଏକ ଘଟଣାରେ ଯବାନମାନେ ସୋପିଆଁ ଜିଲ୍ଲାର ନର୍ୱ୍ୱା ଅଞ୍ଚଳରେ ଆକି ଖୋକାଖୋଜି କରିଥିଲେ ସେଠାରେ ସନ୍ତାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନାକୁ ଆଧାର କରି ଏହି ଖୋଜାଖୋଜି କରାଯାଇଥିଲା ଜେକେ ଇସିଆଇ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡାଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ଦଳ ଜନ୍ମୁ କାଶ୍ମୀରକୁ ଗସ୍ତରେ ଯାଇଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରାଯିବ ନିର୍ବାଚନ କମିଶନ୍ ଦଳ ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍ୟମାନଙ୍କ ସହ କଥାବର୍ତ୍ତା କରିଛନ୍ତି ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ୍ ଦଳ ରାଜ୍ୟ ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଓ କମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂଙ୍କ ସହ କଥାବର୍ତ୍ତା କରିବେ ନିର୍ବାଚନ କମିଶନ୍ ଦଳ ଶ୍ରୀନଗରରେ ରାଜନୈତିକ ଦଳ ପ୍ରଶାସନକ ଅଫିସର ଓ ପୁଲିସ୍ ଅଫିସରମାନଙ୍କ ସହ ବୈଠକ କରିସାରି ଗତକାଲି ଜମ୍ମରେ ପହଞ୍ଚଥିଲେ

ସେମାନେ ଭାରତୀୟ ଆଗ୍ରଆ ଘାଟି ଓ ଆବାସିକ ଅଞ୍ଚଳକ୍ ଲକ୍ଷ୍ୟ କରି ଗ୍ରଳିଗୋଳା ବର୍ଷଣ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି ଏଥିରେ କ'ଣ କ୍ଷୟକ୍ଷତି ଘଟିଛି ସେ ସଂକ୍ରାନ୍ତରେ କୌଣସି ଖବର ମିଳି ନାହିଁ ସର୍ବଶେଷ ଖବର ମିଳିବାବେଳକ୍ ଗ୍ରୁଳି ବିନିମୟ ଜାରି ରହିଥିଲା ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପୁଲ୍ୱାମା ଆକ୍ରମଣ ପରବର୍ତ୍ତୀ ବାଲାକୋଟ୍ ବିମାନ ଆକ୍ରମଣ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ଏହା ପକ୍କା ତଥ୍ୟ ଉପରେ ପର୍ଯ୍ୟବସିତ ଏକ ସନ୍ତାସବାଦ ବିରୋଧୀ ପଦକ୍ଷେପ ଆକି ସକାଳେ ତାମିଲ୍ନାଡୁ ରାଜ୍ୟ ମନ୍ତ୍ରୀମାନଙ୍କ ସହ ଚେନ୍ନାଇରେ ସେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନାର ଶୁଭାରମ୍ଭ କରିଥିଲେ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ବିମାନ ଆକ୍ରମଣରେ କୌଣସି ସାଧାରଣ ଲୋକ ପ୍ରାଣ ହରାଇ ନାହାନ୍ତି ପାକିସ୍ତାନରେ ଥିବା ସନ୍ତାସବାଦୀ ମୌଳିକଢାଞ୍ଚା ବିଷୟରେ କେବଳ ବର୍ତ୍ତମାନ ସରକାର ନୁହନ୍ତି ୟୁପିଏ ସରକାର ଓ ସମଗ୍ର ଭାରତ ପାକିସ୍ତାନକୁ ଜଣାଇ ଆସିଛି କିନ୍ତୁ ପାକିସ୍ତାନ ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହିଁ ଯେଉଁଥିପାଇଁ ଭାରତକୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି ଶ୍ରୀମତୀ ସୀତାରମଣ କହିଛନ୍ତି ମୁମ୍ୟାଇ ସନ୍ତାସବାଦୀ ଆକ୍ରମଣର ଷଡ଼ଯନ୍ତକାରୀମାନଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଦିଆଯାଇଥିବା ସତ୍ତ୍ୱେ ପାକିସ୍ତାନ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହିଁ ବିମାନ ଆକ୍ରମଣରେ କେତେ ସନ୍ତାସବାଦୀ ମୃତ୍ୟୁବରଣ କରିଛନ୍ତି ସେ ବିଷୟରେ ପ୍ରଶ୍ନ କରାଯିବାରୁ ମନ୍ତ୍ରୀ କହିଛନ୍ତି ବୈଦେଶିକ ସଚିବ ତାଙ୍କର ସାମ୍ଭାଦିକ ସମ୍ମିଳନୀରେ ମୃତ୍ୟୁସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରି ନ ଥିଲେ

ଏହି ପ୍ରକଳ୍ପ ଅଧୀନରେ ଭାରତ ବାଂଲାଦେଶ ସୀମାରେ ବିଏସ୍ଏଫ୍କୃ ବିଭିନ୍ନ ସୀମା ପହରା ବ୍ୟବସ୍ଥା ଲଗାଇବାରେ ସାହାଯ୍ୟ କରୁଛି ଏହି ବ୍ୟବସ୍ଥାରେ ପହରା ଦିଆଯାଇ ପାରୁ ନ ଥିବା ବ୍ରହ୍ମପୁତ୍ର ନଦୀ ଅଞ୍ଚଳରେ ସେନ୍ସର୍ ଲଗାଯାଇଛି ଏହା ମାଧ୍ୟମରେ ଅନୁପ୍ରବେଶ ବିଷୟରେ ସୀମା ସ୍ୱରକ୍ଷା ବାହିନୀ ସ୍ୱଚନା ପାଇପାରିବ

କୃଷକମାନେ ସ୍ୱାମୀନାଥନ୍ କମିଶନ୍ ରିପୋର୍ଟ ଲାଗୁ ସମେତ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏହି ଆନ୍ଦୋଳନ ଯୋଗୁଁ ହଜାର ହଜାର ଯାତ୍ରୀ ଅମୃତସରଠାରେ ଅଟକି ରହିଛନ୍ତି ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ଜଳନ୍ଧର ଇଷ୍ଟରସିଟି ଏକ୍ସପ୍ରେସ୍ ଅମୃତସର ହରିଦ୍ୱାର କନଶତାବ୍ଦୀ ଏକ୍ୱପ୍ରେସ୍ ଚଣ୍ଡୀଗଡ଼ ଅମୃତସର ସୁପର୍ଫାଷ୍ଟ ଏକ୍ଟପ୍ରେସ୍ ଓ ନଙ୍ଗଲ୍ ଡ୍ୟାମ୍ ଅମୃତସର ଏକ୍ଟପ୍ରେସ୍ ରହିଛି

ଏଥିପାଇଁ ଦୁଇ ଦଳର ନେତାମାନଙ୍କ ମଧ୍ୟରେ ରାଜିନାମା ହୋଇଛି ରାଜ୍ୟସଭା ଆସନ ଖାଲିହେବା ପରେ ତାହକୃ ଏମ୍ଡିଏମ୍କେକୁ ଦିଆଯିବା କଥା ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ ଘୋଷଣା କରିଛନ୍ତି

ଆଜି ଲକ୍ଷ୍ନୌଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସଭାପତି ଅଖିଳେଶ ଯାଦବ ଓ ଆର୍ଏଲ୍ଡି ଉପସଭାପତି କୟନ୍ତ ଚୌଧୁରୀ ଏହା ଘୋଷଣା କରିଛନ୍ତି